ଆଜି ସକାଳେ ସେ ଲଣ୍ଡନରୁ ଆସି ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚବା ପରେ ତାଙ୍କୁ ହାଜତକୁ ନିଆଯାଇଛି ଆଜି ତାଙ୍କ ଦିଲ୍ଲୀ ଅଣାଯିବ

ଏନ୍ଫୋର୍ସମେଣ୍ଟ୍ ଡାଇରେକ୍ନୋରେଟ୍ ମଧ୍ୟ ତାଙ୍କ ବିରୁଦ୍ଧରେ ଏକ କଳାଧନ ମାମଲା ରୁଜୁ କରିଛି

ସ୍ୱତନ୍ତ୍ର ବିଚାରପତି ଏନ୍କେ ମାଲହୋତ୍ରା ଏନ୍ଫୋର୍ସମେଣ୍ଟ୍ ଡାଇରେକ୍ରୋରେଟ୍ ହାଜତର୍ ସେ କୋର୍ଟରେ ପହଞ୍ଚବା ପରେ ତାଙ୍କୁ ତିହାଡ଼ ଜେଲ୍କୁ ପଠେଇଛନ୍ତି

ଶଙ୍କରାଚାର୍ଯ୍ୟ କାଞ୍ଚି ଶଙ୍କରାଚାର୍ଯ୍ୟ କୟେନ୍ଦ୍ର ସରସ୍ପତୀ ତାମିଲନାଡ଼ୁର କାଞ୍ଚିପୁରମ୍ଠାରେ ଇହଲୀଳା ସମ୍ଭରଣ କରିଛନ୍ତି

ଶ୍ୱାସପ୍ରଶ୍ୱାସରେ ଅସୁବିଧା ହେବାରୁ ତାଙ୍କୁ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଥିଲା

ତାଙ୍କ ସ୍ଥାନରେ କାମକୋଟି ପୀଠର ସତୁରୀତମ ଶଙ୍କରାଚାର୍ଯ୍ୟ ଅବସ୍ଥାପିତ ହେବେ ସମଗ୍ର ବିଶ୍ୱର ହିନ୍ଦୁମାନଙ୍କ ପାଇଁ କାଞ୍ଚ୍ଚପୁରମ୍ ମଠ ଏକ ମହାନ୍ ତୀର୍ଥସ୍ଥଳୀ ଭାବେ ବିବେଚିତ ହୋଇଆସୁଛି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶଙ୍କରାଚାର୍ଯ୍ୟଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଶ୍ରୀ ନାଇଡୁ ତାଙ୍କର ଶୋକବାତ୍ତାରେ କହିଛନ୍ତି ମାନବ ଜାତିର କଲ୍ୟାଣ ଓ ଲୋକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକତାର ବିକାଶ ପାଇଁ ତାଙ୍କର ଅବଦାନ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବ ପ୍ରଧାନମନ୍ତ୍ରୀ କହିଛନ୍ତି ଆଚାର୍ଯ୍ୟ ସରସ୍ପତୀଙ୍କର ବିୟୋଗରେ ସେ ମର୍ମାହତ ହୋଇଛନ୍ତି ସେ କହିଛନ୍ତି ଶଙ୍କରାଚାର୍ଯ୍ୟ ତାଙ୍କର ଦୃଷ୍ଟାନ୍ତମୂଳକ ସେବା ଓ ମହାନ ଚିନ୍ତାଧାରା ପାଇଁ କୋଟିକୋଟି ଲୋକଙ୍କ ହୃଦୟରେ ସର୍ବଦା ଜୀବିତ ହୋଇ ରହିବେ ଶ୍ରୀ ମୋଦି କହିଛନ୍ତି ଲୋକମାନଙ୍କ ପାଇଁ ସେବା କ୍ଷେତ୍ରରେ ସେ ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣକରି ଆସିଛନ୍ତି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ବହୁ ଅନୁଷ୍ଠାନ ଗରିବ ଓ ଦରିଦ୍ରଲୋମାନଙ୍କ ଜୀବନରେ ସୁଖ ଆଣିଦେଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି

ଦୁର୍ଘଟଣା ସମୟରେ ତାଙ୍କ ଦେହରେ ଲାଗିଥିବା ଆଘାତର ଚିକିହା ପାଇଁ ବଇଠାଙ୍କୁ ପାଟନା ମେଡ଼ିକାଲ କଲେଜ ହସ୍କିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ ଇତିମଧ୍ୟରେ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି କହିଛନ୍ତି ମନୋଜ ବଇଠା ବିଜେପିର ନେତା ହୋଇଥିବା ସଡ୍ଜେ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ୍କୁ ନିର୍ଦ୍ଦେଶ ଦିଆଯାଇଛି

ସେଠାର ବିଧାୟକଙ୍କ ମୃତ୍ୟୁ ପରେ ଏହି ଉପନିର୍ବାଚନ କରାଯାଇଥିଲା ଓଡ଼ିଶାର ବିଜେପୁର ବିଧାନସଭା ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଚାଲିଛି ବିଜେପୁର ଆସନରେ ଶାସକ ବିଜେଡ଼ି ଆଗୁଆ ରହିଛି ବିଧାୟକ ସ୍ୱବଳ ସାହୁଙ୍କ ପରଲୋକ ଘଟିବା ପରେ ବିଜେପୁର ଆସନରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା ହଜ୍ ଏୟାର ଫେୟାର୍ ହଜ ତୀର୍ଥଯାତ୍ରା ପାଇଁ ସାଉଦିଆରବ ଗସ୍ତ କରୁଥିବା ତୀର୍ଥଯାତ୍ରୀମାନଙ୍କ ଲାଗି ସରକାର ବିମାନ ଭଡ଼ା କମ୍ କରିବା ବିଷୟ ଘୋଷଣା କରିଛନ୍ତି

କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ବି ଏହି ପଦକ୍ଷେପ ହକ୍ ତୀର୍ଥଯାତ୍ରୀମାନଙ୍କୁ କଂଗ୍ରେସ ନେତୃତ୍ୱର ୟୁପିଏ ସରକାରଙ୍କ ସମୟରେ କରାଯାଇଥିବା ରାଜନୈତିକ ଓ ଅର୍ଥନୈତିକ ଶୋଷଣର ଲୋପ ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି ମନ୍ତ୍ରୀ କହିଛନ୍ତି ଗତମାସରେ ହଜ୍ ସବ୍ସିଡି ଲୋପ୍ କରିଦିଆଯିବା ପରେ ହଜ୍ ଯାତ୍ରୀମାନଙ୍କର ଅସୁବିଧାକୁ ଦୂର କରିବା ସକାଶେ ଏହି ପଦକ୍ଷେପ ନିଆଯାଇଛି ନୂଆଦିଲ୍ଲୀରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ହକ୍ ତୀର୍ଥଯାତ୍ରୀମାନଙ୍କ ଲାଗି ବିମାନ ଭଡ଼ା କମ୍ କରିବାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସ୍ୱୟଂ ଆଗ୍ରହ ପ୍ରକାଶ କରିଥିଲେ ତୁଷ୍ଟିକରଣ ବିନା କ୍ଷମତାପନ୍ନ କରିବା ନୀତିରେ ଏହି ପଦକ୍ଷେପ ନିଆଯାଇଛି ହଜ୍ ସବ୍ସିଡି କମ୍ କରାଯିବା ପରେ ସରକାର ହଜ୍ ଯାତ୍ରୀମାନଙ୍କ ବିମାନ ଭଡ଼ା ଅନାବଶ୍ୟକ ଭାବେ ନ ବଢ଼ାଇବାକୁ ବିମାନ ଚଳାଚଳ କମ୍ପାନିଗୁଡ଼ିକୁ କହିଥିଲେ ଜୋର୍ଡାନ ସୁଷମା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଜି ସକାଳେ ରାଜଧାନୀ ଦିଲ୍ଲୀରେ ଜୋର୍ଡାନ୍ ରାଜା ଅବଦୁଲ୍ଲା ଦ୍ୱିତୀୟ ବିନ୍ ଅଲ୍ ହୁସେନ୍ଙ୍କୁ ସାକ୍ଷାତ କରିଛନ୍ତି ଏକ ଟୁଇଟ୍ ବାର୍ତ୍ତାରେ ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି ଉଭୟ ନେତା ବାଣିଜ୍ୟ ଓ ପୁଞ୍ଜିନିବେଶ ପ୍ରତିରକ୍ଷା ଓ ନିରାପତ୍ତା ପର୍ଯ୍ୟଟନ ଓ ଲୋକସଂପର୍କ ସମେତ ପ୍ରାୟ ସମସ୍ତ କ୍ଷେତ୍ରରେ ସଂପର୍କକୁ ସୁଦୂଢ଼ କରିବା ଲାଗି ଉପାୟଗୁଡ଼ିକ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ ଜୋର୍ଡାନ୍ ରାଜା ଆଜି ଆଇଆଇଟି ଦିଲ୍ଲୀ ଗସ୍ତ କରି ଜୋର୍ଡାନ୍ର ବୈଷୟିକ ପ୍ରତିଷ୍ଠାନ ଗୁଡ଼ିକ ସହ ଏହାର ମିଳିତ ଉଦ୍ୟୋଗ ସ୍ଥାପନ ସଂକ୍ରାନ୍ତ ଉପାୟ ଉପରେ ଆଲୋଚନା କରିବେ

ଆସନ୍ତାକାଲି ଜୋର୍ଡାନ୍ ରାଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ସେ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁଙ୍କୁ ସାକ୍ଷାତ କରିବେ ମାନ୍ଝି ଏନ୍ଡିଏ ବିହାରରେ ଏନ୍ଡିଏର ସହଯୋଗୀ ଦଳ ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚାର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନ୍ଝୀ ମହାମେଣ୍ଟରେ ଯୋଗ ଦେବା ବିଷୟ ଆଜି ଘୋଷଣା କରିଛନ୍ତି ଶ୍ରୀ ମାନ୍ଝୀ ଏନ୍ଡିଏରୁ ଓହରି ଯାଇଥିବାର ଜଣାଇଛନ୍ତି ପୂର୍ବରୁ ଶ୍ରୀ ମାନ୍ଝୀ ପାଟନାସ୍ଥିତ ତାଙ୍କ ବାସଭବନରେ ବିରୋଧୀଦଳ ନେତା ତେଜସ୍ୱୀ ପ୍ରସାଦ ଯାଦବଙ୍କ ସହ ଏ ସଂକ୍ରାନ୍ତରେ ରୁଦ୍ଧଦ୍ୱାର ବୈଠକରେ ଆଲୋଚନା କରିଥିଲେ ଏହା ପରେ ଶ୍ରୀ ମାନ୍ଝୀ ଆଜି ରାତିରେ ମହାମେଣ୍ଟରେ ଯୋଗଦେବା ବିଷୟ ସାମ୍ଭାଦିକମାନଙ୍କୁ ସୂଚନା ଦେଇଛନ୍ତି ଶ୍ରୀଦେବୀ ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତ୍ରୀ ଶ୍ରୀଦେବୀଙ୍କର ଆଜି ମୁମ୍ବାଇରେ ଶେଷକୃତ୍ୟ ସଂପନ୍ନ ହେବ ତାଙ୍କ ପାର୍ଥିବ ଶରୀରକୁ ଗତକାଲି ରାତିରେ ଦୁବାଇରୁ ମୁମ୍ବାଇ ଅଣାଯାଇଥିଲା ଶ୍ରୀଦେବୀଙ୍କର ହୋଟେଲ୍ ଗାଧୁଆ କୁଣ୍ଡରେ ବୁଡ଼ି ଆକସ୍ମିକ ମୃତ୍ୟୁ ଘଟିଥିବାର ଦୁବାଇ କର୍ତ୍ତୃପକ୍ଷ କହିଛନ୍ତି ଗତକାଲି ରାତିରେ ମୁମ୍ଘାଇ ବିମାନ ବନ୍ଦରରୁ ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ତାଙ୍କ ଲୋଖାଣ୍ଡୱାଲ୍ସ୍ଥିତ ବାସଭବନକୁ ନିଆଯାଇଥିଲା

ଛାତ୍ରଛାତ୍ରୀମାନଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଏହା କରାଯାଇଛି

ସେହିସବୁ ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ ଆସାମ ଗୁଜରାତ ମହାରାଷ୍ଟ୍ର ଓଡ଼ିଶା ତାମିଲନାଡୁ କେରଳ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ରହିଛି

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକ ସଂପ୍ରଦାୟକୁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ବିଜ୍ଞାନକୁ ଭଲ ପାଉଥିବା ସମସ୍ତଙ୍କୁ ସେ ସମ୍ମାନ କରୁଛନ୍ତି ଓ ସେମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ସେ କହିଛନ୍ତି ଆମର ବୈଜ୍ଞାନିକମାନଙ୍କ ପାଇଁ ଆମ ଦେଶ ଗର୍ବିତ ଶ୍ରୀ ମୋଦି ଗତଥରର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଜ୍ଞାନ ଉପରେ ତାଙ୍କର ବାର୍ତ୍ତାର ଅଡିଓ କ୍ଲିପ୍ ଶ୍ରଣାଇଥିଲେ